ଆଜି ମହାରାଷ୍ଟ୍ର ତାମିଲନାଡୁ ଦିଲ୍ଲୀ ଗୁଜରାଟ ରାଜସ୍ଥାନ ଉତ୍ତରପ୍ରଦେଶ ମଧ୍ଧ ପ୍ରଦେଶ ପଣ୍ଟିମବଙ୍ଗ କର୍ଷାଟକ ବିହାର ଆନ୍ଧ୍ରପ୍ରଦେଶ ହରିୟାଣା କାମ୍ମୁ ଓ କାଶ୍ଲୀର ତେଲଙ୍ଙାନା ଏବଂ ଓଡିଶାର ମୁଖ୍ୟମନ୍ତୀମାନେ ଏହି ଭିଡିଓ କନଫରେନ୍ବରେ ଯୋଗଦେବେ

ତାଙ୍କର ପତ୍ନୀ ଓ ତିନି ଝିଅ ଅଛନ୍ତି ସେ ଶହୀଦ ହେବା ଖବର ମିଳିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ ହୋଇଛି

ଏହି କ୍ରମରେ କିଲ୍ଲାରେ ଏଏନ୍ଏମ୍ ଓ ଆଶା କର୍ମୀମାନେ ଘର ଘର ବୁଲି ଲୋକଙ୍ଙଠାରୁ ତଥ୍ୟ ସଂଗ୍ରହ କର୍ସଛନ୍ତି

ସେହିଭଳି କେନ୍ଦ୍ରମନ୍ତୀ ଧର୍ମେନ୍ଦ ପ୍ରଧାନ ଓ ପ୍ରତାପଚନ୍ଦ୍ର ଷଡଙଙୀ ମଧ୍ଧ ମଦନମୋହନ ଦତ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି

ଶିକାରୀଙ୍କ ଗୁଳିରେ ଦନ୍ତାହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି

ଗ୍ରାମବାସୀ ହାତୀର ମୁତଦେହ ଠାବ କରିବା ପରେ ବନ ବିଭାଗର କର୍ମଚାରୀମାନଙ୍କୁ ଖବର ଦେଇଥିଲେ